ଏହି ଅଭିଯାନ ଯୋଗୁଁ ରାଜ୍ୟରେ ମାଓଗଡ଼ ଆପାତତଃ ଭୁଷୁଡ଼ିଛି

ତେବେ କିଛିସ୍ତାନରେ ବେଶ୍ ସଫଳତା ମିଳି ନାହି

ଏହି ବନ୍ଦ୍କୁ ବିଜେପି ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି

ମଥୁରା ରାଜ ଦରବାରରେ ଗତକାଲି ରଙ୍ଗସଭା ଅନୁଷିତ ହୋଇଯାଇଛି

ରଙ୍ଙମହଲ ରାଜଦରବାର ଏବଂ ନନ୍ଦ ଦରବାରରେ ବିଭିନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା ଆକି ସପ୍ତମ ସନ୍ଧ୍ୟାରେ ରାଧା କୃଷ୍ଟଙ୍କ ନାବକେଳି ଦୃଶ୍ୟ ଅଭିନୟ ହେବ

ଏହି ସମୟରେ ଚିଲିକାର ଜଳରାଶୀ ଅନୁଧ୍ଧାନ ସହିତ ଏହାର ଲମ୍ୟ ଓ ପ୍ରସ୍ଛ ନିର୍କ୍ ରଣ ଚିଲିକାରୁ ଉଛେଦ ଘେରି ଡଲଫିନଙ୍କ ବିଚରଣ ସ୍ଛଳୀ ନୃତନ ସ୍ରାନରେ ବିଦେଶୀ ପକ୍ଷୀଙ୍କ ଆବାସ ଆଦି ଅନୁଧ୍ଧାନ କରିଥିଲେ

ତେବେ ମାନସିକ ବିକୃତ ଯୁବକଙ୍କୁ ପୁଲିସ୍ ଧରି ଅଟକ ରଖିଥିବା ଜଣାପଡ଼ିଛି

ଗୁରୁତରଙ୍କୁ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି